ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚ୍ଚନ୍ତି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଭାରତ ଦ୍ରତ ପ୍ରଗତି ହାସଲ କରିଛି ଏବଂ ବିଶ୍ୱସ୍ତରୀୟ ପ୍ରସିଦ୍ଧ ପ୍ରତିଷ୍ଠାନଗୁଡ଼ିକ ଭାରତର ଅଭିବୃଦ୍ଧିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସାମୂହିକ ଉଦ୍ୟମ ଯୋଗୁଁ ବ୍ୟବସାୟ ସହଜ କରିବା ପାହ୍ୟା ତାଲିକାରେ ଭାରତ ଉପରକୁ ଉଠିଛି

ସେ କହିଛନ୍ତି ଚଳିତ ବର୍ଷ ଭାରତ ପରମାଣୁ ପରୀକ୍ଷଣରେ ସଫଳତା ହାସଲ କରିଛି ଯାହାଦ୍ୱାରା ବର୍ଭମାନ ଦେଶ ଜଳ ସ୍ଥଳ ଓ ଆକାଶପଥରେ ପରମାଣୁ ଅସ୍ତ୍ର ସଂପନ୍ନକାରୀ ରାଷ୍ଟ୍ର ହୋଇପାରିଛି

ଦେଶବାସୀଙ୍କର ସଂକଳ୍ପବଦ୍ଧତା ଯୋଗୁଁ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟ ଦ୍ରତଗତିରେ ଆଗେଇ ଚାଲିଛି

ସେ କହିଛନ୍ତି କ୍ୟୁମେଳା ହେଉଛି ଆତ୍ମଆବିଷ୍କାର ଏକ ବଡ଼ଧରଣର ମାଧ୍ୟମ ଏବଂ ଶ୍ରଦ୍ଧାଳୁମାନେ ବସ୍ତୁବାଦକୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅନୁଭବ କରି ଶିଖିପାରିବେ ମାନବ ସଭ୍ୟତାର ସାଂସ୍କୃତିକ ପରମ୍ପରା ତାଲିକାରେ ଗତବର୍ଷ ୟୁନେସ୍କୋ କ୍ୟୁମେଳାକୁ ତାଲିକାଭୁକ୍ତ କରିଥିବାରୁ ବିଶ୍ୱସ୍ତରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି

ପ୍ରତ୍ୟେକ ସମାଜ ପାଇଁ କ୍ରୀଡ଼ାର ନିଜସ୍ୱ ଗୁରୁତ୍ୱ ରହିଥିବା ଦର୍ଶାଇ ଶ୍ରୀ ମୋଦି କହିଛନ୍ତି ଯଦି ଜଣେ ବ୍ୟକ୍ତି ଦୂଢ଼ ମନୋବଳ ରଖନ୍ତି ଓ ନିଷ୍ଠାର ସହ କ୍ରୀଡ଼ାକୁ ଆପଣାନ୍ତି ତେବେ ଏ କ୍ଷେତ୍ରରେ ଥିବା ବାଧାବିଘୁ ଦୂର ହୋଇଯିବ ଏବଂ ସଫଳତା ନିଶ୍ଚୟ ହାସଲ ହେବ ଏଥିରେ ତିଳେମାତ୍ର ସଂଦେହ ନାହିଁ

ମହିଳା କ୍କୁନିୟର ବକ୍କିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜେତା ରଜନୀ ଏବଂ ପୁଣେର ବେଦାଙ୍ଗୀ କୁଲ୍କର୍ଣ୍ଣୀ ବାଇସାଇକେଲ୍ ଚାଳନା କରି ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି

ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମଫୋସା ଏଥର ମୁଖ୍ୟଅତିଥି ଭାବେ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ମହାତ୍ମା ଗାନ୍ଧୀ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅତୁଟ ସଂପର୍କ ରହିଆସିଛି ଗରିବ ଲୋକମାନଙ୍କ ପାଇଁ ସମ୍ଭାବ୍ୟ ଶସ୍ତା ଚିକିହା ଯୋଗାଇବା ଦିଗରେ ଚେନ୍ନାଇର ଡକ୍ଟର ଜୟଚନ୍ଦ୍ରନ୍ଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି ପ୍ରସବ ସମୟରେ ଗର୍ଭବତୀ ମହିଳାମାନଙ୍କୁ ସାହାଯ୍ୟ ଯୋଗାଇ ସୁନାମ ଅର୍ଜନ କରିଥିବା ସ୍କୁଲଗୀଟି ନରସମାଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଗରିବ ଓ ଅବହେଳିତମାନଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଉତ୍ତରପ୍ରଦେଶର ବିଜ୍ଜୋର ଡାକ୍ତରମାନେ ପ୍ରତିଷ୍ଠା କରିଥିବା ଶିବିରଗୁଡ଼ିକ ଅତ୍ୟନ୍ତ ସାହାଯ୍ୟକାରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଲୋରି ପୋଙ୍ଗଲ ମକରସଂକ୍ରାନ୍ତି ଉତ୍ତରାୟଣ ମାଘବିହୁ ଓ ମାଘି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ଏହିସବୁ ପର୍ବଗୁଡ଼ିକ ଭିନ୍ନଭିନ୍ନ ନାଁରେ ପାଳନ କରାଯାଉଥିଲେ ମଧ୍ୟ ସମସ୍ତଙ୍କ ମନରେ ଏକାପ୍ରକାର ଭାବନା ଓ ଉତ୍ସାହ ସୃଷ୍ଟି କରିଥାଏ

ସେ କହିଛନ୍ତି ଜଣେ ବ୍ୟକ୍ତିଙ୍କ ଜୀବନରେ ଦେଶର ଜୀବନ କିମ୍ବା ସମାଜର ଜୀବନକାଳ ପ୍ରଗତି ବିଷୟରେ ଆମକୁ ପ୍ରେରଣା ମିଳିଥାଏ ନିଜକୁ ଓ ଦେଶକୁ ପରିବର୍ଭନ ପଥରେ ଆଗେଇ ନେବା ପାଇଁ ନୂଆ ପ୍ରେରଣା ଉତ୍ସାହ ସଂକଳ୍ପ ଓ ଆଗ୍ରହର ସହ ସମସ୍ତଙ୍କୁ ଅଗ୍ରସର ହେବାକୁ ପଡ଼ିବ ରିଭ୍ ପିଏମ୍ ପୋର୍ଟବ୍ଲେୟାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୁବକମାନଙ୍କୁ ନିଯୁକ୍ତି ଶିଶୁମାନଙ୍କୁ ଶିକ୍ଷା ବୟସ୍କମାନଙ୍କୁ ଚିକିତ୍ସା ଓ କୃଷକମାନଙ୍କୁ ସୁବିଧା ଯୋଗାଇବା ପାଇଁ ସରକାର କାମ କରୁଛନ୍ତି

କାର୍ନିକୋବରସ୍ଥିତ ସୁନାମୀ ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେ ସୁନାମୀ ସ୍କାରକୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ର ଦୂରସଂଚାର ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ଉପରାଜ୍ୟପାଳ ଅବସରପ୍ରାପ୍ତ ଲେପୂନାଣ୍ଟ୍ ଜେନେରାଲ୍ ଡିକେ ଯୋଶୀ ପ୍ରଧାନମନ୍ତ୍ରୀଙ୍କ ସହ କାର୍ନିକୋବର ଯାଇଛନ୍ତି

ଚତୁର୍ଥଥର ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଢାକା ସିଟି କଲେଜ୍ କେନ୍ଦ୍ରରେ ଆଜି ପ୍ରଥମେ ଭୋଟ୍ ଦେଇଛନ୍ତି

ଆଜି ରାତି ପର୍ଯ୍ୟନ୍ତ ଥ୍ରି ଜି ଓ ଫୋର୍ ଜି ମୋବାଇଲ୍ ସେବାକୁ ବାଂଲାଦେଶ ଦୂରସଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ ବନ୍ଦ୍ ରଖିଛନ୍ତି ଜାମ୍ମୁ ସର୍ଚ୍ଚ ଜାମ୍ମୁ ସହର ଉପକଶ୍ଚ ଏକ ଶିବିରକୁ ଜଗିଥିବା ଯବାନମାନଙ୍କ ଉପରକୁ ଦୁଇଜଣ ସନ୍ଦିଗ୍ଧ ସନ୍ତାସବାଦୀ ଗୁଳି ଚଳାଇବା ପରେ ସେହି ଅଞ୍ଚଳରେ ଖାନ୍ତଲାସି ଆରମ୍ଭ ହୋଇଛି

ଫଳରେ ସନ୍ଦିଗ୍ଧ ବ୍ୟକ୍ତିମାନେ ପାଲଟା ଗୁଳି ଚଳାଇଥିଲେ ଏବଂ ଦୁଇ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ଅଳ୍ପସମୟ ପର୍ଯ୍ୟନ୍ତ ଘଟିଥିବା ଏହି ଗୁଳିଗୋଳା ବିନିମୟରେ କେହି ମୃତାହତ ହୋଇନାହାନ୍ତି ଅନ୍ଧାର ଯୋଗୁଁ ସନ୍ଦିଗ୍ନ ବ୍ୟକ୍ତିମାନେ ଖସି ପଳାଇଯାଇଛନ୍ତି ସାମ୍ଭା ଜିଲ୍ଲା ସୀମାନ୍ତ ସହ ସବୁ ଅଞ୍ଚଳକୁ ସିଲ୍ କରାଯାଇ ଖାନ୍ତଲାସି ଚାଲିଛି ବିହାର ଆଟାକ୍ ବିହାରର ଔରଙ୍ଗାବାଦ ଜିଲ୍ଲାରେ ଗତକାଲି ମାଓବାଦୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି ଦେଓ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ମୃତ ବ୍ୟକ୍ତିଜଣଙ୍କ ରାଜ୍ୟ ବିଧାନପରିଷଦ ସଦସ୍ୟ ରଂଜନ କୁମାର ସିଙ୍କ ସଂପର୍କୀୟ ବୋଲି ଜଣାପଡ଼ିଛି ମାଓବାଦୀମାନେ ଛଅଟି ଗାଡ଼ିରେ ନିଆଁ ଲଗାଇଦେବା ସହ ବିସ୍ଫୋରଣ ଘଟାଇ କମ୍ୟୁନିଟି ସେଣ୍ଟରକୁ ଉଡ଼ାଇ ଦେଇଛନ୍ତି ଆଇଜି ଅପରେସନ୍ କୁନ୍ଦନ କ୍ରିଷ୍ଣା କହିଛନ୍ତି ମାଓବାଦୀଙ୍କୁ ଧରିବା ପାଇଁ କୁମ୍ବିଂ ଅପରେସନ୍ ଜାରି ରହିଛି ଆନ୍ତଃଜିଲ୍ଲା ସୀମାକୁ ସିଲ୍ କରିଦିଆଯିବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି କୋଲ୍ଡ ଓ୍ବେଭ୍ ପଞ୍ଜାବ ହରିଆଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ଶୀତ ପ୍ରବାହ ଆହୁରି ବୃଦ୍ଧି ପାଇଛି

ଏହି ଦୁଇଟିଯାକ ରାଜ୍ୟରେ ଶୀତ ପ୍ରବାହ ଆଉ କେଇଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ସ୍ଚନା ଦେଇଛି ପଶ୍ଚିମ ଉତ୍ତରପ୍ରଦେଶରେ ନାହିଁ ନଥିବା ଶୀତ ଅନୁଭୂତ ହେଉଛି

ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ପୂର୍ବାନୁମାନ କରାଯାଇଛି

ପଦୁଭ୍ଷଣ ଓ ଦାଦା ସାହେବ୍ ଫାଲ୍କେ ପୁରସ୍କାର ବିଜେତା ସ୍ୱର୍ଗତ ସେନ୍ 'ଏକ୍ ଦିନ୍ ଅଚାନକ୍' 'ପଦାତିକ୍' ଓ 'ମୃଗୟା' ଆଦି ଚଳଚ୍ଚିତ୍ର ନିର୍ମାଣ କରି ଦେଶରେ ସମାନ୍ତରାଳ ଚଳଚ୍ଚିତ୍ର ପାଇଁ ରାସ୍ତା ଖୋଲିଥିଲେ

ସାମାଜିକ ଓ ରାଜନୈତିକ ବିଷୟବସ୍ତୁ ଉପରେ ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ଆଧାରିତ